ପିଏମ୍ ଆସାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଚ୍ଚନ୍ତି ଆସାମର ବିକାଶକୁ ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି ଓ ଏ ଦିଗରେ ଅହରହ କାର୍ଯ୍ୟ କରୁଛନ୍ତି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଉତ୍ତରପୂର୍ବାଞ୍ଚଳ ରାକ୍ୟଗୁଡ଼ିକୁ ଏକ ପ୍ରମୁଖ ଭାଗିଦାର ଭାବେ ସ୍ଥାପନ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଆଜି ଆସାମଠାରେ ମହାବାହୁ ବ୍ରହ୍ମପୁତ୍ର ପ୍ରକଳ୍ପକୁ ଶୁଭାରନ୍ଥ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦୀ ଧୁବ୍ରି ଫୁଲବାଡ଼ି ପୋଲର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ମଜୁଲୀ ପୋଲର ଭୂମି ପୂଜନ କରିଛନ୍ତି ଏହି ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଦିନଟି ମଜୁଲୀ ଓ ଉତ୍ତର ପୂର୍ବାଞ୍ଚଳ ପାଇଁ ଏକ ଐତିହାସିକ ଦିବସ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ପାଇଁ ସଡ଼କ ସଂଯୋଗ ସର୍ବଦା ଏକ ଚ୍ୟାଲେଞ୍ଜ ହୋଇ ରହିଆସିଛି କିନ୍ତୁ ବର୍ତ୍ତମାନ ଏଥିରେ ଦ୍ରତ ଉନ୍ନତି ଅଶାଯାଉଛି ଶ୍ରୀ ମୋଦୀ କହିଛନ୍ତି ଏହି ପୋଲ ନିର୍ମାଣ ହେବା ସହ ମଜୁଲୀର ଲୋକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇପାରିବ ଶ୍ରୀ ମୋଦୀ କହିଛନ୍ତି ଧୁବ୍ରି ଫୁଲବାଡ଼ି ପୋଲରୁ ଅନେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଉପକୂତ ହେବ ସେ କହିଚ୍ଚନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଶାସନ ସମୟରେ ଉତ୍ତର ପୂର୍ବାଞ୍ଚଳର ବିକାଶ ତୃରାନ୍ଧିତ ହୋଇଥିଲା ଓ ବର୍ତ୍ତମାନର ସରକାର ସେହି ଅଞ୍ଚଳର ବିକାଶକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସେ କହିଛନ୍ତି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ଉତ୍ତର ପୂର୍ବାଞ୍ଚଳକୁ ସଂଯୋଗ କରିବାରେ ଜଳପଥ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଆଜ୍ଚିର ଏହି ପ୍ରକଳ୍ପଗୁଡ଼ିକରୁ ଆସାମର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ସେ କହିଛନ୍ତି ନୂଆ ଞ୍ଜାନକୌଶଳର ବ୍ୟବହାର ଯୋଗୁଁ କୋରହାଟ୍ ମଜୁଲୀ ପୋଲ ବାବଦ ଖର୍ଚ୍ଚ ବହୁମାତ୍ରାରେ କମ୍ କରାଯାଇ ପାରିଛି ଶ୍ରୀ ଗଡ଼କରୀ କହିଛନ୍ତି ଜୋରହାଟ୍ ମକ୍କୁଲୀ ପୋଲ ଓ ଧୁବ୍ରି ଫୁଲବାଡ଼ି ପୋଲ ଆସାମ ଓ ମେଘାଳୟ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଶିବ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ ପଦକ୍ଷେପ ଗୁଡ଼ିକର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଆଜିର ଦିନଟି ମକୁଲୀର ନିବାସୀମାନଙ୍କ ପାଇଁ ଏକ ମହାନ ଦିବସ

'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଶିକ୍ଷକ ଓ ଅବିଭାବକ ମାନଙ୍କ ସହ ବାର୍ତ୍ତାଳାପ କରିଥାନ୍ତି ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ନିଶଙ୍କ କହିଛନ୍ତି ଆଗାମୀ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି

ସେ କହିଛନ୍ତି ଚତୁର୍ଥ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଭର୍ଚୁଆଲ୍ ଉପାୟରେ ହେବ ଏକ ଅନ୍ଲାଇନ୍ ପ୍ରତିଯୋଗୀତା ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାରେ କେବଳ ଭଲ ନମ୍ଭର ରଖିବା ସବୁ କିଛି ନୁହେଁ ଓ ଛାତ୍ରଛାତ୍ରୀମାନେ ଏଭଳି ଚିନ୍ତାଧାରାରୁ ମୁକ୍ତ ହେବାକୁ ଗୁରୁତ୍ୱାରୋପ କରିଥିଲେ ସେ କହିଥିଲେ ନୂଆ ନୂଆ ଜିନିଷ ବିଷୟରେ ଜାଣିବା ପାଇଁ ଶିକ୍ଷା ହେଉଛି ଏକ ମାଧ୍ୟମ ପ୍ରଧାନମନ୍ତ୍ରୀ କହିଥିଲେ ପ୍ରତ୍ୟେକ ବିଫଳତାରୁ କିଛି ନା କିଛି ଶିକ୍ଷା ମିଳିଥାଏ ଓ ଏହା ସଫଳତା ପାଇଁ ରାସ୍ତା ଖୋଲିଦେଇଥାଏ ପିଏମ୍ କୋବିଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଏହାର ପଡ଼ୋଶୀ ଦେଶଗୁଡ଼ିକୁ କୋବିଡ୍ ମୁକ୍ତ କରିବା ଓ ସେଗୁଡ଼ିକରେ ସୁସ୍ଥ ବାତାବରଣ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛି କୋବିଡ୍ ନାଇଷ୍ଟିନ୍ ସମ୍ବନ୍ଧୀୟ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ବିଶ୍ୱର ପ୍ରତ୍ୟେକ ଦେଶ ଏହି କଟିଳ ସମୟରେ ପରସରଠାରୁ କିଛି ନା କିଛି ଶିକ୍ଷା ଲାଭ କରିଛନ୍ତି ବିଭିନ୍ନ ଦେଶ ମଧ୍ୟରେ ସହଯୋଗର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କୋବିଡ୍ ମୃତ୍ୟୁ ହାର ବିଶ୍ୱ ତୁଳନାରେ ଯଥେଷ୍ଟ କମ୍ ରହିଛି ଟିକାକରଣ ସମୟରେ ପରସ୍କର ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ସେ ବିଶ୍ୱର ସମସ୍ତ ଦେଶକୁ ନିବେଦନ କରିଛନ୍ତି

ଭବିଷ୍ୟତର ବିଭିନ୍ନ ରୋଗ ବିଷୟରେ ପୂର୍ବାନୁମାନ ଓ ଅଧ୍ୟୟନ ପାଇଁ ଆଞ୍ଚଳିକ ସ୍ତରରେ ମଞ୍ଚମାନ ସ୍ଥାପନ କରିବା ପ୍ରତି ସେ ଗ୍ରରତ୍ନାରୋପ କରିଛନ୍ତି ସେ କହିଛନ୍ତି ଏକବିଂଶ ଶତାବ୍ଦୀରେ ଏସିଆ ମହାଦେଶ ବିଶ୍ୱକୁ ନେତୃତ୍ୱ ଦେବ ଓ ଦକ୍ଷିଣ ଏସୀୟ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବିନା ଏହା ସମ୍ଭବ ହେବ ନାହିଁ

ଶ୍ରୀ ଜୟଶଙ୍କର କହିଛନ୍ତି କେବଳ ଦେଶରେ ପ୍ରତିଷେଧକ ଦିଆଯିବାର ଆଭିମ୍ରଖ୍ୟ ଗ୍ରହଣ କରାଯିବ ନାହିଁ ସମଗ୍ ବିଶ୍ୱକ୍ତ ପ୍ରତିଷେଧକ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ ପ୍ରତିଷେଧକକୁ ନେଇ ପ୍ରଚାରିତ ହେଉଥିବା ଗୁଜବ ବନ୍ଦ ହେବା ଉଚିତ୍ ବୋଲି ସେ ଗୁରୁତ୍ୱ ଦେଇଛନ୍ତି

ମୁମ୍ବାଇର ଅଲ୍ଲୀ ଯାବର୍ ମୁକ ବଧିର କ୍ରାତୀୟ ପ୍ରତିଷ୍ଠାନର ହଷ୍ଟେଲ୍ ବିଲ୍ଚିଂର ଭିଭିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି

ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି ଏ ବିଷୟରେ ସ୍ଚଚନା ଦେଇ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ତିନି ବର୍ଷ ମଧ୍ୟରେ ଦୁଇଥର ଏହି ପୁରସ୍କାର ଲାଭ କରିଥିବାରୁ ବନ୍ୟଚ୍ଚନ୍ତୁମାନଙ୍କ ପ୍ରତି ଅପରାଧ ଘଟଣାକୁ ନେଇ ଭାରତ ପ୍ରତିଶ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ବିଷୟ ପ୍ରମାଣିତ ହୋଇଛି

ଫଳରେ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସର ଫାଇନାଲ୍ରେ ନାଓମି ଓସାକା ଓ ଜେନିଫର ବ୍ରାଡିଙ୍କ ମଧ୍ୟରେ ମୁକାବିଲା ହେବ ପୂର୍ବରୁ ନାଓମି ଓସାକା ସେରେନା ୱିଲିମ୍ବଙ୍କୁ ସିଧାସଳଖ ସେଟ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲେ

ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍ରେ ନୋବାକ୍ ଜୋକୋବିଚ୍ ଆସଲାନ୍ କାରାତ୍ସେବଙ୍କୁ ଭେଟୁଛନ୍ତି ରୁଷର କାରାତ୍ସେବ ବୁଲଗେରିଆର ଗ୍ରିଗୋର୍ ଦିମିତ୍ରୋବ୍ଙ୍କୁ କ୍ୱାର୍ଟର ଫାଇନାଲ୍ରେ ପରାସ୍ତ କରିଥିଲେ ଅନ୍ୟ ପକ୍ଷରେ ଜୋକୋବିଚ୍ ଜର୍ମାନୀର ଆଲେକ୍ଜାଣ୍ଡାର୍ ଜେରେବ୍ଙ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି